ଚଳିତ ବର୍ଷ ମୌସ୍ବମୀ ବର୍ଷା ସ୍ୱାଭାବିକ ହେବାର ସମ୍ଭବନା ଅଛି

ସେ ତାଙ୍କର ଭାଷଣରେ ଆପଭିଜନକ ମନ୍ତବ୍ୟ ଦେଇଥିଲେ ମେରଟ୍ରେ ଏକ ର୍ୟାଲିରେ ଅଲ୍ଲି ଓ ବଜରଙ୍ଗବାଲୀ ମନ୍ତବ୍ୟ ପାଇଁ ତାଙ୍କୁ ନୋଟିସ୍ ପଠାଯାଇଥିଲା

ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ଏସ୍ପି ବିଏସ୍ପି ଓ ଆର୍ଏଲ୍ଡି ମେଣ୍ଟ ସପକ୍ଷରେ ମତଦାନ କରିବାକୁ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକମାନଙ୍କୁ ନିବେଦନ କରି ସେ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରିଥିଲେ

ନିର୍ବାଚନ କମିଶନ୍ ସେମାନଙ୍କର ମନ୍ତବ୍ୟର ନିନ୍ଦା କରିଛନ୍ତି ଏନ୍ସିଡବ୍ଲ୍ୟୁ ଇସି ଜାତୀୟ ମହିଳା କମିଶନ୍ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡାଙ୍କୁ ଚିଠି ଲେଖି ସମାଜବାଦୀ ପାର୍ଟି ନେତା ଆଜମ୍ ଖାଁ ବିକେପି ନେତ୍ରୀ ଜୟପ୍ରଦାଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ବିଷୟରେ ଜଣାଇଛନ୍ତି ମହିଳା କମିଶନ୍ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଆଜମ୍ ଖାଁଙ୍କ ବକ୍ତବ୍ୟ ଓ ଆଚରଣ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରୁଛି ଘଟଣାର ତଦନ୍ତ କରି ଆଜମ୍ ଖାଁଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ବାଚନ କମିଶନ୍ଙ୍କୁ ଅନୁରୋଧ କରିଚ୍ଚନ୍ତି ଇଲେକ୍ସନ୍ ରାଉଣ୍ଡ୍ ଅପ୍ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ରାଜ୍ୟ ରାଜ୍ୟ ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି

ରାଉରକେଲାଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ବିକେପି ସନ୍ତାସବାଦକୁ ଆଦୌ ବରଦାସ୍ତ କର୍ ନ ଥିବାବେଳେ କଂଗ୍ରେସ ଓ ବିକେଡି ନକୁଲବାଦ ଓ ସନ୍ତାସବାଦ ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି ଗ୍ରଜରାତ୍ର ଗିର୍ ସୋମନାଥଠାରେ ନିର୍ବାଚନ ପ୍ରଚାର ସମୟରେ ବିକେପି ସଭାପତି ଅମିତ୍ ଶାହା କହିଛନ୍ତି ବିକେପି ନେତ୍ରୀ ଜୟପ୍ରଦାଙ୍କ ପ୍ରତି ଦିଆଯାଇଥିବା ମନ୍ତବ୍ୟ ପାଇଁ କେବଳ ଆଜମ୍ ଖାଁ ନୁହନ୍ତି ସମାଜବାଦୀ ପାର୍ଟି ଓ ବହ୍ରଜନ ସମାଜ ପାର୍ଟି ମଧ୍ୟ ଦେଶର କୋଟି କୋଟି ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଗୁଜରାତ୍ର ଭାବନଗରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ପୂର୍ବରୁ ଶ୍ରୀ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଉତ୍ତର ପ୍ରଦେଶର ଫତେପୁର ସିକ୍ରିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଥିଲେ ବିଜେପି ନେତା ରାଜନାଥ ସିଂ ମହେଶ ଶର୍ମା ଓ ଅନ୍ୟମାନେ ମଥୁରା ଫତେପୁର ସିକ୍ରି ବଦାୟୁଁ ଓ ରାମପୁର ସମେତ ରାଜ୍ୟର ବିଭିନ୍ନ ଭାଗରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ବିଏସ୍ପି ମ୍ରଖ୍ୟ ମାୟାବତୀ ଆଲିଗଡ଼ଠାରେ ଏକ ସଭାରେ ଉଦ୍ବୋଧନ ଦେଇଥିବାବେଳେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମୋରାଦାବାଦଠାରେ ନିର୍ବାଚନ ପ୍ରଚାର କରିଛନ୍ତି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ଜାରି ହେବ

ନକ୍କଲ ଆକ୍ରମଣର ବିପଦ ଦୃଷ୍ଟିରୁ ଭୋଟ୍ଗ୍ରହଣକାରୀ ଦଳ ସେହିସବୁ କେନ୍ଦ୍ରଗୁଡ଼ିକରେ ପହଞ୍ଚପାରି ନ ଥିବାରୁ ଆଳି ଭୋଟ୍ ନିଆଯାଉଛି ସିପିଆଇଏମ୍ ଇସି ପ୍ରଥମ ପର୍ଯ୍ୟାୟ ଲେକାସଭା ନିର୍ବାଚନରେ ବିଶେଷକରି ପଶ୍ଚିମବଙ୍ଗ ଓ ତ୍ରିପୁରାରେ ବ୍ୟାପକ ଜାଲିଆତି ହୋଇଥିବାର ସିପିଆଇଏମ୍ ଆଜି ନିର୍ବଚନ କମିଶନ୍ରେ ଅଭିଯୋଗ କରିଛି ପାର୍ଟି ନେତା ସୀତାରାମ୍ ୟେଚୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏ ବିଷୟରେ ନିର୍ବାଚନ କମିଶନ୍କୁ ଜଣାଇଛନ୍ତି

ସମ୍ବେଦନଶୀଳ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅର୍ଦ୍ଧସାମରିକ ବାହିନୀ ଯବାନମାନଙ୍କୁ ମୁତୟନ କରାଯିବାକୁ ସେ ଦାବି କରିଚ୍ଛନ୍ତି

ପାର୍ଟି ମୁଖପାତ୍ର ଅଭିଷେକ୍ ମନୁ ସିଂହଭି କହିଛନ୍ତି ବିଜେପି ଶ୍ରୀ ଗାନ୍ଧିଙ୍କ ମନ୍ତବ୍ୟର ଭୁଲ୍ ବ୍ୟାଖ୍ୟା କରୁଛି

ଟ୍ୱିଟ୍ କରି ଶ୍ରୀ ଗାନ୍ଧି ଆମ୍ ଆଦ୍ମୀ ପାର୍ଟି ଆବାହକ ଅରବିନ୍ଦ୍ କେଜରିୱାଲ୍ ମେଣ୍ଟ ଗଠନକୁ ନେଇ ତାଙ୍କ ଆଭିମୁଖ୍ୟରୁ ଓହରି ଯାଇଥିବାର ଦୋଷାରୋପ କରିଛନ୍ତି ସେ କହିଛନ୍ତି କଂଗ୍ରେସ ଏବେବି ମେଣ୍ଟ ପାଇଁ ତା'ର ଦ୍ୱାର ଉନ୍କକ୍ତ ରଖିଛି ଦିଲ୍ଲୀରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଗଠନ ବିଜେପିକୁ ସେଠାରୁ ମୂଳପୋଛ କରିବ ବୋଲି ସେ କହିଛନ୍ତି ଜେଟ୍ଲୀ ନ୍ୟାସନାଲ ସିକ୍ୟୁରିଟି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି କାତୀୟ ନିରାପତ୍ତା ଓ ସନ୍ତାସବବାଦ ଏଭଳି ଦୁଇଟି ପ୍ରସଙ୍ଗ ଯାହା ଭାରତ ପାଇଁ ଦୀର୍ଘ ସମୟ ଧରି ଚିନ୍ତାର ବିଷୟ ହୋଇ ରହିଛି ଫେସ୍ବୁକ୍ରେ ସେ କହିଛନ୍ତି ନିର୍ବାଚନ ପ୍ରକୃତ ବିଷୟ ଉପରେ ଲଢ଼ାଯିବା ଉଚିତ କାତୀୟ ନିରାପତ୍ତା ବିଷୟରେ ଲଢ଼ାଯିବା ଉଚିତ ନୁହେଁ ବୋଲି ବିରୋଧୀ ଦଳମାନେ କହୁଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି କାଶ୍ମୀର ଉପତ୍ୟକାରେ ସନ୍ତାସବାଦ ଗ୍ରହଣଯୋଗ୍ୟ ନୁହେଁ ବୋଲି ସରକାର ଗତ କିଛି ମାସ ଧରି ସନ୍ଦେଶ ଦେଇଆସୁଛନ୍ତି ସେ ପୁଣି କହିଛନ୍ତି ଆଇନକାନୁନ ଲାଗୁ କରାଯାଉଛି ଓ ବିଚ୍ଛିନ୍ନତାବାଦୀମାନଙ୍କର କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଲାଗୁ କରାଯାଇଛି ବିଜେପି ରାହୁଲ୍ ରାଫେଲ୍ କାରବାର ଉପରେ କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପଉିଜନକ ମନ୍ତବ୍ୟ ଦେଇଥିବାରୁ ଏହା ଉପରେ ବିଚାର କରିବାକୁ ବିକେପି ନିର୍ବାଚନ କମିଶନ୍ ନିକଟରେ ଦାବି କରିଛି ପାର୍ଟି ସୁପ୍ରିମ୍କୋର୍ଟଙ୍କ ରାୟକୁ ଉଲ୍ଲେଖ କରି କହିଛି ରାଫେଲ୍ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ଶ୍ରୀ ଗାନ୍ଧି ସଠିକ୍ ଭାବେ ଦର୍ଶାଇ ନାହାନ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପବେଳେ ପାର୍ଟି ନେତା ରବିଶଙ୍କର ପ୍ରସାଦ ଶ୍ରୀ ଗାନ୍ଧି ସାୟିଧାନିକ ଅନୁଷ୍ଠାନଗୁଡ଼ିକର ପବିତ୍ରତା ଉପରେ ବାରମ୍ଘାର କୁଠାରଘାତ କରୁଛନ୍ତି ବୋଲି ଦୋଷାରୋପ କରିଛନ୍ତି ସେ କହିଛନ୍ତି ସମୀକ୍ଷା ପିଟିସନ୍ ଓ ମୂଳ ନିର୍ଦ୍ଦେଶ ଉପରେ କୋର୍ଟ କୌଣସି ଚ୍ଚଡ଼ାନ୍ତ ନିଷ୍କଭି ନେଇ ନାହାନ୍ତି କଂଗ୍ରେସ ନେତାମାନେ ନିରୁସ୍କାହିତ ହୋଇ ଏଭଳି ଅଭିଯୋଗମାନ ଆଣୁଥିବାର ଶ୍ରୀ ପ୍ରସାଦ କହିଚ୍ଚନ୍ତି ଏସ୍ସି ମୋଦି ବାୟୋପିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ରକୁ ସମ୍ପର୍ଶ୍ଣର୍ଣ୍ଣର୍ପେ ଦେଖିବା ପରେ ଏହାକୁ ନିଷେଧ କରିବା ଉପରେ ନିଷ୍ପଭି ନେବାକୁ ସୁପ୍ରିମ୍କୋର୍ଟ ନିର୍ବଚାନ କମିଶନ୍କୁ କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାର ଏକ ଖଣ୍ଡପୀଠ ମୁଦ୍ରିତ ଲଫାପାରେ ନିଷ୍କଭିକୁ କୋର୍ଟରେ ଦାଖଲ କରିବାକୁ ନିର୍ବାଚନ କମିଶନ୍ଙ୍କୁ କହିଛନ୍ତି

ଚଳଚ୍ଚିତ୍ରର ନିର୍ମାତାଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ବରିଷ୍ଣ ଓକିଲ୍ ମୁକୁଲ ରୋହତଗୀ ନିର୍ବାଚନ କମିଶନ୍ଙ୍କ ନିଷେଧାଜ୍ଞାକୁ ଚ୍ୟାଲେଞ୍ କରିଥିଲେ ଓ କମିଶନ୍ କେବଳ ପ୍ରମୋ ଦେଖ ନିଷେଧାଞ୍କା ଲାଗ୍ର କରିଥିବାର କହିଥିଲେ

ଏହି କ୍ଷେପଣାସ୍ତ ଅଳ୍ପ ଉଚ୍ଚତାରୁ ସମୁଦ୍ରରେ ସ୍କିମିଂ ଦକ୍ଷତା ପ୍ରଦର୍ଶନ କରିଥିଲା ଆଇଏମ୍ଡି ମନ୍ସୁନ୍ ବର୍ଷା ଉପରେ ନିର୍ଭରଶୀଳ କୃଷକମାନଙ୍କ ପାଇଁ ଏକ ଖୁସି ଖବର ସ୍ୱର୍ପ ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି

ଦେଶର ସବୁ ସ୍ଥାନରେ ମଧ୍ୟ ପ୍ରାୟତଃ ସମାନ ବର୍ଷା ହେବାର ଆଶା କରାଯାଉଛି

ବିରାଟ କୋହଲୀ କ୍ୟାପ୍ଟେନ୍ ରହିବେ ଭାରତୀୟ କ୍ରିକେଟ୍ କଙ୍କ୍ରୋଲ୍ ବୋର୍ଡ଼ର ଚୟନକାରୀ କମିଟି ଚେୟାର୍ମ୍ୟାନ୍ ଏମ୍ଏସ୍କେ ପ୍ରସାଦ ଆଜି ମୁମ୍ୟାଇଠାରେ ଖେଳାଳୀମାନଙ୍କ ନାମ ଘୋଷଣା କରିଛନ୍ତି

ରିଷବ୍ ପନ୍ଚଙ୍କୁ ଟିମ୍ରୁ ବାଦ୍ ଦିଆଯାଇଛି